ଲଗାଣ ବର୍ଷା ଯୋଗୁଁ ଆସାମର ବନ୍ୟା ପରିସ୍ଥିତି ସଙ୍କଟଜନକ ରହିଛି

ପ୍ରର୍ଷ ସିଙ୍ଗଲ୍ସ୍ ସେମିଫାଇନାଲ୍ ଆଜି ସନ୍ଧ୍ୟାରେ ଖେଳାଯିବ

ତେବେ କୋର୍ଟ କହିଛନ୍ତି ଶିକ୍ଷାନୁଷ୍ଠାନରେ ନାମଲେଖା ଓ ସରକାରୀ ଚାକିରିରେ ମରାଠାମାନଙ୍କ ଲାଗି ସଂରକ୍ଷଣକୁ ରଦ୍ଦ କରିବା ସଂକ୍ରାନ୍ତ ଆବେଦନର କୋର୍ଟ ଶୁଣାଣି କରିବେ

ସୁପ୍ରିମ୍କୋର୍ଟ ବମ୍ବେ ହାଇକୋର୍ଟଙ୍କ ନିଷ୍ପଭିକୁ ଚ୍ୟାଳେଞ୍ଜ୍ କରି କରାଯାଇଥିବା ଆବେଦନ ଉପରେ ଆକି ମହାରାଷ୍ଟ୍ର ସରକାରଙ୍କଠାରୁ ଜବାବ୍ ମାଗିଛନ୍ତି ଏକ ଏନ୍କିଓ ତରଫରୁ ସଂକିତ୍ ଶୁକ୍ଲା ଏହି ଆବେଦନ କରିଥିଲେ

ପିଏମ୍ ଓମେନ୍ ଏମ୍ପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ବାସଭବନରେ ଏକ ପ୍ରାତଃକାଳୀନ ଭୋଜିସଭାରେ ବିକେପିର ମହିଳା ସାଂସଦମାନଙ୍କୁ ଭେଟିଛନ୍ତି ପାର୍ଟିର ବିଭିନ୍ନ ବର୍ଗର ସାଂସଦମାନଙ୍କୁ ଶ୍ରୀ ମୋଦି ଭେଟିବା ଏହା ହେଉଛି ପଞ୍ଚମ ଘଟଣା

ଯେଉଁମାନେ ଥରେ ମନ୍ତ୍ରୀ ହୋଇଛନ୍ତି ସେଭଳି ସାଂସଦମାନଙ୍କୁ ମଧ୍ୟ ସେ ଭେଟିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ସହ ପାର୍ଲାମେଣ୍ଟର ଉଭୟ ସଭାର ବିକେପି ସାଂସଦମାନେ ପ୍ରତ୍ୟକ୍ଷ ଆଲୋଚନାର ସୁଯୋଗ ପାଇବା ଲକ୍ଷ୍ୟରେ ଏଭଳି ସାକ୍ଷାତ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ପ୍ରଧାନମନ୍ତ୍ରୀ ସେମାନଙ୍କୁ ପାର୍ଲାମେଣ୍ଟ ସମ୍ୟନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଓ ଆଲୋଚନା ସମ୍ଭନ୍ଧରେ ନିର୍ଦ୍ଦେଶାବଳୀ ଓ ପରାମର୍ଶ ଦେଉଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହୁଛନ୍ତି

ପ୍ରେଜ୍ ଭିଜିଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାମିଲ୍ନାଡୁ ଓ ଆନ୍ଧ୍ରପ୍ରଦେଶକୁ ଆଜିଠାରୁ ଚାରି ଦିନ ଗସ୍ତରେ ଯିବେ ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ସୁପ୍ରିମ୍କୋର୍ଟର ପ୍ରର୍ବତନ ପ୍ରଧାନ ବିଚାରପତି ପି ସଦାଶିବମ୍ଙ୍କୁ ରାଷ୍ଟ୍ରପତି ଡକ୍ଟର ଅଫ୍ ଲ' ଡିଗ୍ରୀରେ ଭୂଷିତ କରିବେ ଜଷ୍ଟିସ୍ ସଦାଶିବମ୍ ଏବେ କେରଳର ରାଜ୍ୟପାଳ ଅଛନ୍ତି ରାଷ୍ଟ୍ରପତି ଜଷିସ୍ ଶରଦ୍ ଅରବିନ୍ଦ ବୋବ୍ଡେ ଓ ଜଷ୍ଟିସ୍ ବିଜୟ କମଳେଶ ତାହିଲି ରମଣିଙ୍କୁ ମଧ୍ୟ ଏହି ଡିଗ୍ରୀ ପ୍ରଦାନ କରିବେ ଜଷ୍ଟିସ୍ ବୋବ୍ଡେ ସୁପ୍ରିମ୍କୋର୍ଟ ବିଚାର ପତି ଥିବାବେଳେ ଜଷ୍ଟିସ୍ ତାହିଲି ରମଣି ମାଡ୍ରାସ୍ ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି ତାମିଲ୍ନାଡୁର ଡକ୍ଟର ଆୟେଦ୍କର ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉହବରେ ରାଷ୍ଟ୍ରପତି ଏହି ଡିଗ୍ରୀଗୁଡ଼ିକୁ ପ୍ରଦାନ କରିବେ

ଆମ ସମ୍ଭାଦଦାତା ଜଣାଇଛନ୍ତି ରାଷ୍ଟ୍ରପତି ଆଜି ଅପରାହୁରେ ଚେନ୍ନାଇରେ ପହଞ୍ଚ ପ୍ରସିଦ୍ଧ ଅତିବରଧର ମନ୍ଦିର ଯାଇ ଦର୍ଶନ କରିବେ

ସେମାନଙ୍କ ମଧ୍ୟରେ ଏଆଇଏଡିଏମ୍କେ ଓ ଡିଏମ୍କେର ଦୁଇ ଜଣ ଲେଖାଏଁ ପ୍ରାର୍ଥୀ ଓ ପିଏମ୍କେ ଓ ଏମ୍ଡିଏମ୍କେର ଜଣେ ଲେଖାଏଁ ପ୍ରାର୍ଥୀ ଅଛନ୍ତି ଶାସକ ଏଆଇଏଡିଏମ୍କେର ମହମ୍ମଦ ଜନ୍ ଓ ଚନ୍ଦ୍ରଶେଖରନ୍ ନିର୍ଦ୍ଦେଦରେ ନିର୍ବାଚିତ ହୋଇଥିବାବେଳେ ଡକ୍ଟର ଅମ୍ଭୁମଣି ରାମଦୋଷ ପିଏମ୍କେରୁ ନିର୍ବାଚିତ ହୋଇଛନ୍ତି ଡିଏମ୍କେରୁ ଟି ୱିଲ୍ସନ୍ ଓ ସନ୍ମୁଗମ୍ ନିର୍ଦ୍ଦ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି

ଗତକାଲି ନିର୍ବାଚନ କମିଶନ୍ ବିଜ୍ଞପ୍ତି କାରି କରିଥିଲା

ତୋମର୍ କଣ୍ଣୋଟକ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର୍ କହିଛନ୍ତି କର୍ଷ୍ଣାଟକରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟରେ ରାଜ୍ୟ ବିଧାନସଭା ବାଚସ୍ୱତି ଏକ ନିରପେକ୍ଷ ଭୂମିକା ଗ୍ରହଣ କରିବା ଉଚିତ ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହ କଥାବର୍ତ୍ତାବେଳେ ଶ୍ରୀ ତୋମର୍ କହିଛନ୍ତି ବାଚସ୍କତି ବିଧାୟକମାନଙ୍କ ଇସ୍ତଫା ପତ୍ରଗୁଡ଼ିକୁ ଯାଞ୍ଚ କରିବା ଉଚିତ ସେ କହିଛନ୍ତି ରାଜ୍ୟରେ ସୃଷ୍ଟି ହୋଇଥିବା ପରିସ୍ଥିତି କଂଗ୍ରେସ ଓ କେଡିଏସ୍ର ଆଭ୍ୟନ୍ତରୀଣ ବ୍ୟାପାର ଓ ବିଜେପିର ଏଥିରେ କିଛି କରିବାର ନାହିଁ

ମହ୍ୟ ବିଭାଗର ଜଣେ ଅଫିସର କହିଛନ୍ତି ରାମନାଥପ୍ରରମ୍ ଜିଲ୍ଲାର୍ ନମ୍ଭୁତଲାଇର ସେହି ମହ୍ୟଜୀବୀମାନେ ଗୁରୁବାର ଦିନ ମାଛ ଧରିବାକୁ ଯାଇଥିଲେ ଓ ଶ୍ରୀଲଙ୍କା କଳରାଶି ମଧ୍ୟରେ ପ୍ରବେଶ କରିବାର୍ତ ନେଦୁନ୍ତିବୁଠାରୁ ସେମାନଙ୍କୁ ଗିରଫ କରାଯାଇଛି

ସିଜ୍ଫାୟାର୍ ଭାଓଲେସନ୍ ଜନ୍ମୁ କାଶ୍କୀରରେ ପାକିସ୍ତାନୀ ସୈନ୍ୟମାନେ ରାଜୌରୀ ଓ ପୁଞ୍ ଜିଲ୍ଲାରେ ଆଖିବୁଜା ଗୁଳିଗୋଳା ବର୍ଷଣ କରି ପୁନର୍ବାର ଅସ୍ତ୍ରବିରତି ଲଙ୍ଘନ କରିଛନ୍ତି

ଭାରତୀୟ ଘାଟୀଗୁଡ଼ିକୁ ଲକ୍ଷ୍ୟ କରି କରାଯାଇଥିବା ଏହି ଆକ୍ରମଣରେ ଛୋଟ ଛୋଟ ଅସ୍ତଶସ୍ତ ଓ ମୋର୍ଟାର୍ ବ୍ୟବହାର କରାଯାଇଛି ଭାରତ ପଟରୁ ଏହାର କଡ଼ା ଜବାବ୍ ଦିଆଯାଇଛି ସର୍ବଶେଷ ଖବର ମିଳିବା ବେଳକୁ ଗୁଳି ବିନିମୟ କାରି ଥିଲା ଭାରତ ପଟରୁ କେହି ମୃତାହତ ହୋଇଥିବାର ଖବର ମିଳି ନାହିଁ ଆସାମ ଫ୍ଲୁଡ୍ ଆସାମରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବନ୍ୟା ପରିସ୍ଥିତିରେ ଆକି କୌଣସି ଉନ୍ନତି ଘଟି ନାହିଁ

ସରକାରୀ ସ୍ନତ୍ରରେ କୁହାଯାଇଛି ଧେମାଜୀ ବାର୍ପେଟା ଓ ବାଙ୍ଗାଇଗାଓଁ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି

ଆହୁରି ଅନେକ ଜାତୀୟ ଅଭୟାରଣ୍ୟ ମଧ୍ୟ ଜଳମଗୁ ହୋଇଥିବାର ଜଣାପଡ଼ିଛି ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ଟିମ୍ଗୁଡ଼ିକୁ ଉଦ୍ଧାର କାର୍ଯ୍ୟପାଇଁ ମୁତୟନ କରାଯାଇଛି ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଖାଦ୍ୟପଦାର୍ଥ ଓ ଅତ୍ୟାବଶ୍ୟକ ପଦାର୍ଥ ଯୋଗାଇ ଦିଆଯାଉଛି ବନ୍ୟାରେ ଫସଲର ବ୍ୟାପକ କ୍ଷତି ଘଟିବା ସହ ସଡ଼କମାନ ଧୋଇଯାଇଛି ଓ ମହ୍ୟପାଳନ କେନ୍ଦ୍ରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି

ଅହମ୍ମଦାବାଦ କିଲ୍ଲା ସମବାୟ ବ୍ୟାଙ୍କ୍ର ଚେୟାରମ୍ୟାନ୍ ଅଜୟ ପଟେଲ୍ ତାଙ୍କ ବିରୁଦ୍ଧରେ ଏହି ମୋକଦ୍ଦମା ରୁଜୁ କରିଥିଲେ ସେହି ବ୍ୟାଙ୍କ୍ରେ ଅଚଳ ହୋଇଥିବା ପାଞ୍ଚ ଶହ ଓ ହଜାରେ ଟଙ୍କିଆ ନୋଟ୍ ବହୁମାତ୍ରାରେ ଜମା ହୋଇଥିବା ନେଇ ଶ୍ରୀ ଗାନ୍ଧି ବିବୃତ୍ତି ଦେଇଥିଲେ ଓ ସାମାଜିକ ଗଶମାଧ୍ୟମରେ ଲେଖାମାନ ପ୍ରକାଶ କରିଥିଲେ ବିଜେପି ସଭାପତି ଅମିତ୍ ଶାହା ସେହି ବ୍ୟାଙ୍କ୍ର କଣେ ନିର୍ଦ୍ଦେଶକ ଅଛନ୍ତି କଂଗ୍ରେସ ମ୍ରଖପାତ୍ର ରଣଜିତ୍ ସ୍ୱର୍ଜେବାଲାଙ୍କ ମଧ୍ୟ ମାମଲାରେ ଅଭିଯ୍ରକ୍ତ କରାଯାଇଛି ଅତିରିକ୍ତ ମ୍ରଖ୍ୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଙ୍କ ଅଦାଲତ ସାକ୍ଷୀମାନଙ୍କର ବୟାନ ଶ୍ରଶିବା ପରେ ପ୍ରାର ପର୍ଯ୍ୟାୟରେ ଏହା ଏକ ମାନହାନୀ ମୋକଦ୍ଦମା ବୋଲି ଦଶାଇଛନ୍ତି ଇତିମଧ୍ୟରେ ଗୁଳରାତ୍ କଂଗ୍ରେସ ମୁଖପାତ୍ର ମନୀଷ ଦୋଶୀ ଶ୍ରୀ ଗାନ୍ଧି ଅହମ୍ମଦାବାଦ କୋର୍ଟରେ ଆକି ହାଜର ହେବା ବିଷୟ ନିଶ୍ଚିତ କରିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଗୁଜୁରାତ୍ର ଅନ୍ୟ ଅଦାଲତଗୁଡ଼ିକରେ ରାହୁଳ ଗାନ୍ଧିଙ୍କ ବିରୁଦ୍ଧରେ ମଧ୍ୟ ଦୁଇଟି ମାନହାନୀ ମୋକଦ୍ଦମା ରହିଛି ବିଭିନ୍ନ ନିର୍ବାଚନ ର୍ୟାଲିରେ ଶ୍ରୀ ଗାନ୍ଧି ଦେଇଥିବା ଭାଷଣ ଉପରେ ସେହି ମୋକଦ୍ଦମାଗୁଡ଼ିକ ରୁଜୁ ହୋଇଥିଲା ଇଣ୍ଡିଆ ଇୟୁ ଡାଏଲଗ୍ ଦେଶନ୍ତରଣ ଓ ଲୋକମାନଙ୍କର ଚଳନ ସଂକ୍ରାନ୍ତ ପଞ୍ଚମ ଭାରତ ୟୁରୋପୀୟ ସଂଘ ଉଚ୍ଚସ୍ତରୀୟ କଥାବାର୍ତ୍ତା ଗତକାଲି ନୁଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ବୈଦେଶିକ ମନ୍ତ୍ରଣାଳୟରୁ ପ୍ରକାଶିତ ଏକ ଇସ୍ତାହାରରେ କୁହାଯାଇଛି କଥାବାର୍ତ୍ତା ଏକ ବନ୍ଧୁତ୍ୱପୂର୍ଣ୍ଣ ତଥା ଗଠନମୂଳକ ମନୋଭାବ ସହ ସମ୍ପନ୍ନ ହୋଇଛି ଏଥିରେ ବହୁ ପାରସ୍କରିକ ସ୍ୱାର୍ଥ ସମ୍ଘଳିତ ବିଷୟ ଉପରେ ଆଲୋଚନା କରାଯାଇଛି ଉଭୟ ପକ୍ଷ ଦେଶାନ୍ତରଣ ଓ ଲୋକମାନଙ୍କର ଚଳନ ସମ୍ଭନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଓ ଦୁଇ ପକ୍ଷ ମଧ୍ୟରେ ଭାଗିଦାରୀ ସମ୍ପର୍କ ଉପରେ ମତର ଆଦାନ ପ୍ରଦାନ କରିଛନ୍ତି ୱିମ୍ଘଲ୍ଡନ୍ ୱିମ୍ବଲ୍ଡନ୍ ପୁରୁଷ ସିଙ୍ଗଲ୍ସ୍ର ସେମିଫାଇନାଲ୍ ମ୍ୟାଚ୍ରେ ଆଜି ରୋଜର୍ ଫେଡେରର୍ ରାଫେଲ୍ ନାଦାଲ୍ଙ୍କୁ ଭେଟୁଥିବାବେଳେ ନୋଭାକ୍ ଜୋକୋବିଚ୍ ରୋବର୍ଟୋ ବତିସ୍ତା ଅଗୁତ୍ଙ୍କୁ ଭେଟିବେ ମହିଳା ସିଙ୍ଗଲ୍ସ୍ରେ ସେରେନା ୱିଲିୟମ୍ସ୍ ଆସନ୍ତାକାଲି ଫାଇନାଲ୍ରେ ସାଇମୋନା ହାଲେପ୍ଙ୍କୁ ଭେଟିବେ

ଚେନ୍ନାଇରେ ଘୋର କଳସଙ୍କଟ ଦେଖାଦେଇଛି